ଆସନ୍ତାକାଲି ମଧ୍ଧ କେତେକ ମେଡ଼ର ଭସାଣି ହେବ ବଙ୍ଗୀୟ ରୀତିନୀତି ଅନୁଯାୟୀ ପୂଜା ପାଉଥିବା କେତେକ ମେଡ଼ ଗତକାଲି ବିସର୍ଜିତ ହୋଇଛି ଭୁବନେଶ୍ୱରରେ ମଧ୍ଧ ଦୁଇଟି ସ୍ଥାନରେ ମୂର୍ଭି ବିସର୍ଜନ ପାଇଁ ବ୍ୟବସ୍କା କରାଯାଇଛି

ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ଦେବୀ ଦୁର୍ଗାଙ୍କର ଆଜି ଭସାଣି ଉହବ ଅନୁଷିତ ହେଉଛି

ପ୍ରଥମେ ଆଜି ସକାଳେ ସେମାନେ ମାଲକାନଗିରି ଗସ୍ତ କରି ସଦର ମହକୁମା ଚିକିହାଳୟ ପରିଦର୍ଶନ କରିଥିଲେ

ଜିଲ୍ଲାରେ ଖାଲିପଡ଼ିଥିବା ଡାକ୍ତର ପଦବୀ ପ୍ରରଣ ସହ ପ୍ରତି ମାସରେ ଦୁଇଜଣ ଅଭିଙ୍କ ଡାକ୍ତରଙ୍କୁ ମାଲକାନଗିରି ଅଶାଯାଇ ଉନୁତମାନର ଚିକିସ୍

ଏକମାସ ଧରି ଏହି କ୍ୟୋତି ବିଭିନ୍ନ କିଲ୍ଲା ପରିକ୍ରମା କରିବ

ରେ ଦେବସଭା କରାଯିବ

ଡାକସେବା କେବଳ ଭାରତରେ ନୁହେଁ ଅନ୍ୟ ଦେଶ ପର୍ଯ୍ୟନ୍ତ ଖବର ପହଞାଇବାକୁ ଏକ ଉଉମ ଏବଂ ଶସ୍ତା ମାଧ୍ୟମ ଯେଉଁ ସମୟରେ ଫୋନ୍ର ବ୍ୟବହାର ନଥିଲା ସେହି ସମୟରେ ଦୂରରେ ରହୁଥିବା ସଂପର୍କୀୟଙ୍ଙ ନିକଟରେ ଖବର ପହଞାଇବା ଡାକ ଏକମାତ୍ର ମାଧ୍ୟମ ଥିଲା ଆକିର ଦିନରେ ଡାକସେବାର ଆର କରାଯାଇଥିଲା

ମୃତକ ହେଉଛନ୍ତି ବଟକୃଷ୍ ମଲ୍କିକ